ନେତାଜୀଙ୍କ ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବେ ପାଳନ କରାଯାଉଛି

ବର୍ଷେ ବ୍ୟାପୀ ନେତାଜୀଙ୍କ କୟନ୍ତୀ ପାଳନ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅନେକ କାର୍ଯ୍ୟକ୍ରମ ଓ ପ୍ରକ୍ସର ଯୋଜନା ପ୍ରସ୍ତୁତ କରିଛି

ଏହାଛଡ଼ା ନେତାଜୀଙ୍କ ଆଭିମୁଖ୍ୟ ଉପରେ ଅନ୍ଲାଇନ୍ ବକ୍ତୁତା କାର୍ଯ୍ୟକ୍ରମ ଓ ୱେବ୍ନାର୍ ମାନ ଆୟୋଜିତ ହେବ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ' ନେତାଜୀଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାର ଆୟୋଜନ କରିବ

ଦୂରଦର୍ଶନ ଓ ଆକାଶବାଣୀ ପକ୍ଷରୁ ବିଭିନ୍ନ ଆଲୋଚନା ଓ ବୂତ୍ତଚିତ୍ର ଗୁଡ଼ିକର ଆୟୋଜନ କରାଯାଇଛି ଏଗୁଡ଼ିକରେ ନେତାକୀଙ୍କର ଜୀବନୀ ଓ କାର୍ଯ୍ୟକଳାପ ଉପରେ ଆଲୋକପାତ କରାଯିବ ରେଳ ମନ୍ତ୍ରଣାଳୟ ହାଓ୍ୱଡ଼ା କାଲ୍କା ମେଲ୍କୁ ନେତାଜୀ ଏକ୍ୱପ୍ରେସ୍ ଭାବେ ନାମିତ କରିଛି ଏହି ଟ୍ରେନ୍ ଭାରତର ସର୍ବପୁରାତନ ଟ୍ରେନ୍ଗୁଡ଼ିକ ମଧ୍ୟରେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମ ସମୟରେ ନେତାଙ୍ଗୀ ବ୍ରିଟିଶ୍ ଶାସନକୁ ହଟେଇବା ପାଇଁ ଦେଶର ଜନସାଧାରଣଙ୍କୁ ଐକ୍ୟବଦ୍ଧ କରାଇଥିଲେ ଜନ୍ମାଟି ପାଇଁ ନିଜକୁ ବଳିଦାନ ଦେବାକୁ ସେ ଦେଶର ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ

ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ନେତାଜୀଙ୍କ ଅସୀମ ସାହସ ଓ ବୀରତ୍ୱ ପାଇଁ ତାଙ୍କର ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବା ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ ହେବ ସେ କହିଛନ୍ତି ନେତାଜୀ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା କ୍ରାଗ୍ରତ କରାଇଥିଲେ ରାଷ୍ଟ୍ରପତି କହିଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତ୍କଳନୀୟ ସେ କହିଛନ୍ତି ନେତାଜୀଙ୍କ ଦେଶପ୍ରେମ ଓ ବଳିଦାନ ସର୍ବଦା ଆମକୁ ଅନୁପ୍ରାଣିତ କରିବ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ନେତାଜୀ ତାଙ୍କର ସାହସ ଶୌର୍ଯ୍ୟ ସଙ୍କଳ୍ପବଦ୍ଧତା ଓ ବଳିଦାନ ପାଇଁ ସର୍ବଦା ଜନମାନସରେ ଜୀବିତ ରହିଛନ୍ତି ତାଙ୍କର ଏହିସବୁ ଗୁଣ ମାତୃଭୂମିକୁ ବ୍ରିଟିଶ୍ ଶାସନରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିଲା ସେ କହିଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ନେତାକ୍ରୀଙ୍କର ଅବଦାନ ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବଳିଦାନ ଓ ଉହର୍ଗୀକୃତ କାର୍ଯ୍ୟ ପାଇଁ ଦେଶ ସର୍ବଦା ତାଙ୍କ ମନେରଖିବ ପିଏମ୍ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସାମ ହେଉଛି ଦେଶର ଐତିହ୍ୟର କେନ୍ଦ୍ରବିନ୍ଦୁ ଆସାମର ଦ୍ରତ ଓ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ

ପ୍ରଧାନମନ୍ତ୍ରୀ କହିଛନ୍ତି ଆସାମ ଆତ୍କନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ

ସେ କହିଛନ୍ତି ଏନ୍ଡିଏ ସରକାର ସର୍ବଦା ଆସାମର ସଂସ୍କୃତିର ସଂରକ୍ଷଣ ପାଇଁ କାର୍ଯ୍ୟ କରିଆସୁଛନ୍ତି ସରକାର ଆସାମର ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ବିକାଶ ଦିଗରେ ନୀତିମାନ ପ୍ରଣୟନ କର୍ତ୍ଥନ୍ତି

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ଦିଗରେ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସରକାରଙ୍କ ଆକୁ ଇଷ୍ଟ ନୀତି ଯୋଗାଯୋଗକ୍ ଅଧିକ ମଜବୁତ କରିଛି କୋବିଡ୍ ନାଇଣ୍ଟିନ୍ ସମୟରେ ଆସାମ ସରକାରଙ୍କ ମାନବୀୟ କାର୍ଯ୍ୟର ସେ ଭ୍ରୟସୀ ପ୍ରଶଂସା କରିଛନ୍ତି ପିଏମ୍ ପରାକ୍ରମ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲ୍କାତାର ଭିକ୍ଟୋରିଆ ମେମୋରିଆଲ୍ଠାରେ ପରାକ୍ରମ ଦିବସ ଉତ୍ସବରେ ଆଜି ଉଦ୍ବୋଧନ ଦେବେ ଏ ସଂକ୍ରାନ୍ତରେ କିଛି ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଆୟୋଜିତ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟରେ ଗୁଜରାତ୍ର ହରିପୁରା ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନ ପାଇଛି ସେ କହିଛନ୍ତି ହରିପୁରା ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ସ୍ୱତନ୍ତ୍ର ସମ୍ପର୍କ ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ହରିପୁରାଠାରେ ଆଜିର କାର୍ଯ୍ୟକ୍ରମ ଦେଶ ପାଇଁ ନେତାଜୀଙ୍କ ଅବଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ ନେତାଜୀଙ୍କ କନ୍କସ୍ଥାନ କଟକଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡ଼ିକର ଆୟୋଜନ କରାଯାଇଛି କେନ୍ଦ୍ରମନ୍ତ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ 'ଏକ୍ ଭାରତ ଶ୍ରେଷ୍ଠ ଭାରତ' ଅଧୀନରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛି

ଦେଶରେ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନ୍ୱୟରେ ହ୍ରାସ ପାଇବାରେ ଲାଗିଛି

ଗତକାଲି ମ୍ୟାମାର୍ ମରିସସ୍ ମରକୋ ଓ ସେଶେଲ୍ସ୍କୁ କୋବିସିଲ୍ଡ୍ ପ୍ରତିଷେଧକ ଦିଆଯାଇଛି ଭାରତ ଏହାର ମିତ୍ର ରାଷ୍ଟ୍ରଗୁଡ଼ିକୁ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଦେବା ଜାରି ରଖିବ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତାବେଳେ ବୈଦେଶିକ ମନ୍ତ୍ରଶାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ପ୍ରତିଷେଧକର ଦେଶୀୟ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ମହକୁଦ୍ କରି ରଖିବାକୁ ନିର୍ଣ୍ଣିତ କରାଯିବ ବିଶ୍ୱର ବହୁ ଦେଶ ଭାରତରୁ ପ୍ରତିଷେଧକ ନେବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି ଭାରତର ପ୍ରତିଷେଧକ ଉତ୍ପାଦନ କ୍ଷମତା ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ସଦୁପଯୋଗ କରାଯିବା ବିଷୟ ପ୍ରଧାନମନ୍ତ୍ରୀ କହିସାରିଛନ୍ତି

ଏହା ବିକ୍୍ରୟ ଚୌକ୍ର୍ ଆରମ୍ଭ ହୋଇ ନ୍ୟାସନାଲ୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଛି ପ୍ୟାରେଡ୍ ରାଜପଥ ଅମର ଯବାନ୍ ଜ୍ୟୋତି ଇଣ୍ଡିଆ ଗେଟ୍ ସି ହେକାଗନ୍ ହୋଇ ନ୍ୟାସନାଲ୍ ଷ୍ଟାଡିୟମ୍ରେ ପହଞ୍ଚିଛି ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ର ଫୁଲ୍ ଡ୍ରେସ୍ ରିହର୍ସଲ୍ ପାଇଁ ଦିଲ୍ଲୀ ପୁଲିସ୍ ପକ୍ଷରୁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ଫୁଲ୍ ଡ୍ରେସ୍ ରିହର୍ସଲ୍ ସମୟରେ ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ଗ୍ରଡ଼ିକ ଖୋଲା ରହିବ

ଚଳିତ ବର୍ଷର ସାଧାରଣତନ୍ତ ଦିବସ ପ୍ୟାରେଡ୍ ସମୟରେ କୋବିଡ୍ ନାଇଷ୍ଟିନ୍ ସମ୍ଭନ୍ଧୀୟ ସମସ୍ତ ନିୟମଗ୍ରଡ଼ିକର ପାଳନ କରାଯିବ ଚଳିତ ବର୍ଷର ପ୍ୟାରେଡ୍ ପ୍ରର୍ବବର୍ଷ ଭଳି ରହିବ ଓ ସବୁଠାରେ ଶାରୀରିକ ଦୂରତାକୁ ନିଣ୍ଚିତ କରାଯିବ